ପିଏମ୍ ଗୁଜରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁନ୍ଦ୍ରା ଏଲ୍ଏନ୍ଜି ଟର୍ମିନାଲ୍ ଅଞ୍ଚର ମୁନ୍ଦ୍ରା ବନ୍ଦର ବାଷ୍ପ ଟ୍ରାନ୍ନମିଶନ ପ୍ରକଳ୍ପ ପାଲାନପୁର ପାଲି ବାଡମେର ଗ୍ୟାସ୍ ପାଇପ୍ଲାଇନ୍ ପ୍ରକଳ୍ପ ସମେତ ଅନେକ ଉନ୍ନୟନ ପ୍ରକଳ୍ପକ୍ ଲୋକାର୍ପିତ କରିଛନ୍ତି

ଶ୍ରୀ ମୋଦି କହିଛନ୍ତି ବିକାଶ ପାଇଁ ବିଦ୍ୟୁତ୍ ହେଉଛି ଅତ୍ୟନ୍ତ ଆବଶ୍ୟକ ଏବଂ ବିଦ୍ୟତ୍ ବିନା କୌଣସି ଦେଶ ଦାରିଦ୍ୟ ମୁକ୍ତ ହୋଇପାରିବ ନାହିଁ ସେ କହିଛନ୍ତି ମୁନ୍ଦ୍ରାରୁ ଅଞ୍ଜର ମଧ୍ୟରେ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଦ୍ୱାରା କଚ୍ଛ ଅଞ୍ଚଳରେ ଶିଳ୍ପାୟନ ତ୍ୱରାନ୍ଧିତ ହୋଇପାରିବ ପାଲାନ୍ପୁର ପାଲି ବାଡ୍ମେର ଗ୍ୟାସ୍ ପାଇପ୍ ଲାଇନ୍ କାରିଆରେ ବର୍ତ୍ତମାନ ପାଲି ଓ ପୂର୍ବ ରାଜସ୍ଥାନର ବାରମେର ମଧ୍ୟରେ ଏଲ୍ଏନ୍ଜି ଗ୍ୟାସ୍ ଯୋଗାଣ ସମ୍ଭବ ହୋଇପାରିବ

ସେ କହିଛନ୍ତି ଦେଶର କୌଣସି ପରିବାର ଯେପରି ଏଲ୍ପିଜି ଗ୍ୟାସ୍ରୁ ବଞ୍ଚିତ ନହୁଏ ତାହାକୁ ତାଙ୍କ ସରକାର ନିଶ୍ଚିତ କରିବେ

ଭାରତ ଉଜ୍ବେକିସ୍ତାନ ମଧ୍ୟରେ ସମ୍ପର୍କ ପାରମ୍ପରିକ ଭାବେ ବନ୍ଧୁତାପୂର୍ଣ୍ଣ ଓ ଘନିଷ୍ଠ ରହିଆସିଛି

ଭାରତ ଉଜ୍ବେକିସ୍ତାନ ମଧ୍ୟରେ ରାଜନୈତିକ ଅର୍ଥନୈତିକ ଶିକ୍ଷା ସ୍ୱାସ୍ଥ୍ୟ ମାନବସ୍ୟଳ ବିକାଶ ପ୍ରତିରକ୍ଷା ସନ୍ତାସବାଦ ଦମନ ବିଜ୍ଞାନ ଓ କାରିଗରି ବିଦ୍ୟା ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କ ଆହୁରି ମଜଭୁତ ହୋଇଛି

ଆସନ୍ତାକାଲି ସେ ରାଷ୍ଟ୍ରପତି ଭବନ ସଂସ୍କୃତି କେନ୍ଦ୍ରରେ ଆୟୋଜିତ ମହାତ୍ମା ଗାନ୍ଧି ଅନ୍ତର୍ଜାତୀୟ ପରିମଳ ସମ୍ମିଳନୀରେ ଅଂଶଗ୍ରହଣ କରିବେ

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଜାତିସଂଘ ମୁଖ୍ୟ ପ୍ରଥମ ଅନ୍ତର୍ଜାତୀୟ ସୌର୍ଯ୍ୟ ମେଣ୍ଟ ସମ୍ମିଳନୀର ମିଳିତ ଉଦ୍ଘାଟନୀ ଉତ୍ସବ ଦ୍ୱିତୀୟ ପୁନଃ ପୁଞ୍ଜିନିବେଶ ସମ୍ମିଳନୀ ଏବଂ ଭାରତ ମହାସାଗର ଉପକ୍ଳବର୍ତ୍ତୀ ରାଷ୍ଟ୍ରସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀମାନଙ୍କର ବୈଠକରେ ମଧ୍ୟ ଯୋଗ ଦେବେ ଶ୍ରୀ ଗୁଟରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ଏବଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଏକ ପ୍ରତିନିଧି ସ୍ତରୀୟ ବୈଠକରେ ଯୋଗ ଦେବେ

ଏହି ନୂତନ ଦର ଗତକାଲି ମଧ୍ୟରାତ୍ରିରୁ ଲାଗୁ ହୋଇଛି

ଇସି ସୋସିଆଲ୍ ମିଡିଆ ଗୁଗୁଲ ଓ ସାମାଜିକ ଗଣମାଧ୍ୟମ ଟ୍ୱିଟର ତଥା ଫେସ୍ବୁକ୍ ନିର୍ବାଚନ ପ୍ରଚାର ବେଳେ ନିରପେକ୍ଷତାକୁ କ୍ଷତିଗ୍ରସ୍ତ କଲାଭଳି ସେମାନଙ୍କର ସାଇଟ୍ଗୁଡ଼ିକୁ ବ୍ୟବହାର କରିବାକୁ ସୁଯୋଗ ଦେବେନାହିଁ ନାହିଁ ବୋଲି ନିର୍ବାଚନ କମିଶନ୍ଙ୍କୁ ପ୍ରତିଶ୍ରତି ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍ ଓପି ରାଓ୍ୱତ କହିଛନ୍ତି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଏକ ଛୋଟିଆ ପାଇଲଟ ପ୍ରକଳ୍ପକୁ ପରୀକ୍ଷାମୂଳକ ଭାବେ ଗ୍ରହଣ କରାଯାଇଥିଲା ଏବଂ ବର୍ତ୍ତମାନ ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଧରଣର ପ୍ରକଳ୍ପ ହାତକୁ ନିଆଯିବାର ଯୋଜନା ରହିଛି ଶ୍ରୀ ରାଓ୍ୱତ୍ କହିଛନ୍ତି ବରିଷ୍ଠ ଉପନିର୍ବାଚନ କମିଶନର୍ ଉମେଶ ସିହ୍ନାଙ୍କ ଅଧୀନରେ ଏକ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ଗୁଗୁଲ ଫେସ୍ବୁକ୍ ଓ ଟ୍ୱିଟରର ଆଞ୍ଚଳିକ ଓ ସ୍ଥାନୀୟ ମୁଖ୍ୟମାନଙ୍କୁ ନିର୍ବାଚନରେ ନିରପେକ୍ଷତାକୁ ନିଶ୍ଚିତ କରିବା ପାଇଁ ସେମାନେ କି ପଦକ୍ଷେପ ନେଇପାରିବେ ବୋଲି ପଚରା ଯାଇଛି ମିଥ୍ୟା ସମ୍ଭାଦ ଓ ସାମାଜିକ ଗଣମାଧ୍ୟମ ସହିତ ସଂଶ୍ରିଷ୍ଟ ଥିବା ଭୋଟଦାତାମାନଙ୍କୁ ପ୍ରଭାବିତ କଲାଭଳି ପୋଷ୍ଟଗୁଡ଼ିକଠାରୁ ଦୂରେଇ ରହିବା ସକାଶେ କ'ଣ ସବୁ ପଦକ୍ଷେପ ନିଆଯାଇ ପାରିବ ସେହି ବିଷୟରେ ସେମାନଙ୍କର ପରାମର୍ଶ ଲୋଡ଼ା ଯାଇଥିଲା ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ରାଜନୈତିକ ବିଞ୍ଜାପନ ଯଥା ନିର୍ବାଚନ ଖର୍ଚ୍ଚ ଆଦି ବିଷୟରେ ପ୍ରଚାର କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ସେମାନେ ପ୍ରତିଶ୍ରତି ଦେଇଛନ୍ତି ବିଏସ୍ଏଫ୍ ଏସ୍ଏସ୍ବି ଦେଶର ସୀମାରେଖାରେ ପହରା ଦେଉଥିବା ତିନୋଟି ବାହିନୀ ମଧ୍ୟରୁ ସୀମା ସୁରକ୍ଷା ବାହିନୀ ଓ ସଶସ୍ତ ସୀମା ବଳର ଗତକାଲି ଦୁଇ ଜଣ ନୂଆ ମୁଖ୍ୟଙ୍କୁ ନିଯୁକ୍ତ କରାଯାଇଛି

ବିଏସ୍ଏଫ୍ ର ମହାନିର୍ଦ୍ଦେଶକ କେକେ ଶର୍ମା ଗତକାଲି ଅବସର ଗ୍ରହଣ କରିବା ପରେ ଶ୍ରୀ ମିଶ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ବେଳେ ଗତବର୍ଷ ଅକ୍ଟୋବର ମାସରୁ ସଶସ୍ତ ସୀମା ବଳର ମହାନିର୍ଦ୍ଦେଶକ ପଦରେ ଥିବା ଶ୍ରୀ ମିଶ୍ରଙ୍କ ବଦଳରେ ଶ୍ରୀ ଦେଶୱାଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ହରିୟାଣା କ୍ୟାଡରର ଆଇପିଏସ୍ ଅଧିକାରୀ ଶ୍ରୀ ଦେଶୱାଲ ବିଏସ୍ଏଫ୍ ର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଥିଲେ

ଏହି ଉପଲକ୍ଷେ ଆଜି ବିଦେଶ ପ୍ରସାରଣ ସେବା ଦିବସ ପାଳନ କରାଯାଉଛି ଏବଂ ଆକାଶବାଣୀ ପକ୍ଷରୁ ଏକ ସାଂସ୍କୃତିକ ସନ୍ଧ୍ୟାର ମଧ୍ୟ ଆୟୋଜନ କରାଯାଇଛି ବିଦେଶରେ ଥିବା ଭାରତୀୟ ଦୃତାବାସଗୁଡ଼ିକ ଆକି ବିଦେଶ ପ୍ରସାରଣ ସେବା ଦିବସ ମଧ୍ୟ ପାଳନ କରିବେ ବିଦେଶ ପ୍ରସାରଣ ସେବା ଦିବସ ପାଳନ ପାଇଁ ଶୀର୍ଷକ ହେଉଛି 'ବିଶ୍ୱ ଶାନ୍ତି ପାଇଁ ଗାନ୍ଧିଜୀଙ୍କ ଦୂତ୍ ଦୃଷ୍ଟି'

ବିଦେଶ ଭାଷା ମଧ୍ୟରେ ଆରବୀ ବାଲୁଚି ବର୍ମୀଜ୍ ଚାଇନିଜ୍ ଦାରି ଫ୍ରେଞ୍ଚ୍ ଇଣ୍ଡୋନେସିଆ ପର୍ସିଆନ୍ ଓ ବଲୋଚ୍ ଭାଷାଗୁଡ଼ିକ ଅନ୍ତର୍ଭୁକ୍ତ ପରାକ୍ରମ ପର୍ବ ଭାରତୀୟ ସଶସ୍ତ ବାହିନୀର ତ୍ୟାଗ ବୀରତ୍ୱ ଓ ସାହସର ପ୍ରଦର୍ଶନ ପୂର୍ବକ ଗତ ତିନିଦିନ ଧରି ଦେଶବ୍ୟାପି ଆୟୋଜିତ ପରାକ୍ରମ ପର୍ବ ଗତକାଲି ରାତିରେ ସମାପିତ ହୋଇଛି ଏହି ଉପଲକ୍ଷେ ଗତକାଲି ଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଆୟୋଜିତ ଉସବରେ ବହୁ ଲୋକଙ୍କ ସମାଗମ ହୋଇଥିଲା ଗତ ଶୁକ୍ରବାର ଦିନ ଦିଲ୍ଲୀଠାରେ ଏହି ଉସବକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଉଦ୍ଘାଟନ କରିଥିଲେ

ଇରାନ୍ ଇରାନ୍ର ସ୍ୱତନ୍ତ୍ର ଆର୍ଥିକ ଅପରାଧ ଅଦାଲତ ଦୁର୍ନୀତି ଅଭିଯୋଗରେ ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମୃତ୍ୟୁ ଦଶ୍ଚାଦେଶ ଦେଇଛନ୍ତି ଗତକାଲି ସରକାରୀ ଇର୍ଣ୍ଣା ସମ୍ଭାଦସଂସ୍ଥା ପକ୍ଷରୁ ଏହି ଖବର ପ୍ରକାଶ ପାଇଛି

ଆଇସି ଓଡିଆଇ ର୍ୟାଙ୍କିଙ୍ଗ୍ ଆଇସିସି ପକ୍ଷରୁ ପ୍ରକାଶିତ ସଦ୍ୟତମ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ର୍ୟାଙ୍କିଙ୍ଗ୍ରେ ଭାରତୀୟ ଖେଳାଳିମାନଙ୍କର ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି ୟୁଏଇ ଠାରେ ଆୟୋଜିତ ଏସିଆକପ୍ ଟୁର୍ଣ୍ଣାମେଣ୍ଟ ଜିତିଥିବା ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି

ବୋଲିଂରେ କୁଲଦୀପ ଯାଦବ ତିନି ନୟର ସ୍ଥାନରେ ପହଞ୍ଚିଚନ୍ତି ଦଳଗତ ଭାବେ ଭାରତକୁ ଗୋଟିଏ ପଏଣ୍ଟ ଅଧିକ ହାସଲ ହୋଇଥିଲେ ମଧ୍ୟ ଇଂଲଣ୍ଡ ପଛକୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ ପଛକୁ ନ୍ୟୁଜିଲାର୍ଡ ଦଳ ତୃତୀୟ ସ୍ଥାନରେ ରହିଛି